ଏଥିସହିତ ଅପରାଧକ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ନିର୍ବାଚନ ଆଦର୍ଶ ଆଚରଣ ବିଧି ଯେପରି ଠିକ୍ ଭାବରେ ପାଳନ କରାଯିବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି

ଦୁଇ ଦିନ ହେବ ନିଜେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ବୁଲି ବୁଲି ଏହି କାର୍ଯ୍ୟର ତଦାରଖ କରୁଛନ୍ତି

ଡିଜିପି ହେବା ପାଇଁ ବିଭିନ୍ନ ଯୋଗ୍ୟତା ଥାଇ ଛଅମାସରୁ କମ୍ ଚାକିରୀ ଅବଧି ଥିଲେ ଡିଜିପି ହୋଇପାରିବେ ନାହିଁ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ଏହି ବିଷୟ ପ୍ରତି ଦୃଷି ଦେବାକୁ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସେହିଭଳି ବାଲିଗୁଡ଼ା ପରମପାଙ୍ଗ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି ଏହି ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଲାଗିଥିବା ଜଣାପଡ଼ିଛି ଏଥରେ ଭୋଟ୍ ବର୍ଜନ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି

ସଚେତନତା ଶୋଭାଯାତ୍ରାରେ କିଲାର ବିଭିନ୍ନ ଗ୍ରାମରୁ ଶତାଧ୍କ ମହିଳା ଅଂଶ ଗ୍ରହଶ କରି ସହର ପରିକ୍ରମା କରିଥିଲେ

ତେବେ ଆଗାମୀ ଦୁଇଦିନ ବିଭିନ୍ ସ୍କାନରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି

ଏହି ବାୟ ପ୍ରଭାବରେ ଆସନ୍ତାକାଲି ପଣିମ ଓଡ଼ିଶାର ସନ୍ୟଲପୁର ସୁନ୍ଦରଗଡ଼ ବରଗଡ଼ ଆଦି ସ୍ସାନରେ ବର୍ଷା ହେବାର ଅନୁମାନ କରାଯାଇଛି